ଆନ୍ଧ୍ରପ୍ରଦେଶ ଅର୍ଚ୍ଚଣାଚଳ ପ୍ରଦେଶ ଓ ସିକ୍ରିମ୍ ବିଧାନସଭା ନିର୍ବାଚନପାଇଁ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି

ନୋମିନେସନ୍ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଆଜି ଶେଷ ହୋଇଛି

ଉତ୍ତର ପ୍ରଦେଶରେ ବିଭିନ୍ନ ରାଜେନିତିକ ଦଳର ପ୍ରାର୍ଥୀମାନେ ଆଜି ମନୋନୟନ ପତ୍ର ଦାଖଲ କରିଛନ୍ତି ସେମାନଙ୍କ ମଧ୍ୟରେ ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ ହେମାମାଳିନୀ ମଥୁରା ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କରିଛନ୍ତି ତାମିଲ୍ନାଡୁରେ ମଧ୍ୟ ବିଭିନ୍ନ ଦଳର ପ୍ରାର୍ଥୀମାନେ ମନୋନୟନ ପତ୍ର ଦାଖଲ କରିଛନ୍ତି ବିକେପି ରାଜ୍ୟଶାଖା ସଭାପତି ଡକ୍କର ତାମିଲିସାଇ ସୌନ୍ଦରରାଜନ୍ ଟୁଟିକୋରିନ୍ ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସେଠାରେ ତାଙ୍କ ବିପକ୍ଷରେ ଡିଏମ୍କେର କାନିମୋଡ଼ି ଲଢ଼ୁଛନ୍ତି ପ୍ରର୍ବତନ ତାମିଲ୍ନାଡ଼ୁ କଂଗ୍ରେସ କମିଟି ମୁଖ୍ୟ ସୁ ତିରୁନାବୁକୁରାସର ତିରୁଚିଲାପଲ୍ଲୀରୁ ମନୋନୟନ ପତ୍ର ଦାଖଲ କରିଛନ୍ତି ତେଲଙ୍ଗାନାରେ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ସକାଶେ ଭିଡ଼ ଲାଗିଥିଲା

ମହାରାଷ୍ଟ୍ରରେ ବିଭିନ୍ନ ଦଳର ବଡ଼ ବଡ଼ ନେତାମାନେ ପ୍ରଥମ ପର୍ଯ୍ୟାୟ ନିର୍ବାଚନପାଇଁ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ ନାଗପୁର ଲୋକସଭା ଆସନର୍ ମନୋନୟନ ପତ୍ର ଦାଖଲ କରିଛନ୍ତି ମହାରାଷ୍ଟ୍ର କଂଗ୍ରେସ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଚିହାନ୍ ନାନ୍ଦେଡ୍ ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ହଂସରାଜ ଅହିର୍ ଚନ୍ଦ୍ରପୁରରୁ ତାଙ୍କର ପ୍ରାର୍ଥପତ୍ର ଦାଖଲ କରିଛନ୍ତି ମେଘାଳୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ମୁକୁଲ୍ ଏମ୍ ସାଙ୍ଗ୍ମା ତୁରା ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥପତ୍ର ଦାଖଲ କରିଛନ୍ତି ବିକେପିରୁ ରିକ୍ମ୍ୟାନ୍ ଜି ମୋମିନ୍ ସେହି ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି

ଆସାମ ସ୍କାଡ଼୍ ଆସାମରେ ଲୋକସଭା ନିର୍ବାଚନ ପୂର୍ବରୁ ମାଦକ ଦ୍ରବ୍ୟ ବଣ୍ଟନକୁ ରୋକିବାପାଇଁ ଅବକାରୀ ବିଭାଗ ଫ୍ଲାଇଙ୍ଗ୍ ସ୍କାର୍ଡ଼ ଗଠନ କରିଛି

ଅବକାରୀ ବିଭାଗ ଏକ ନିଶୁଳ୍କ ନୟର ଆରମ୍ଭ କରିଛି

ଏହି ନମ୍ଘରରେ ଲୋକମାନେ ଅଭିଯୋଗ କରିପାରିବେ ନିୟମ ଅନୁସାରେ ଅବକାରୀ ବିଭାଗକ୍ ପ୍ରତିଦିନ ନିର୍ବାଚନ କମିଶନକୁ ମାଦକ ଦ୍ରବ୍ୟ ଜବତ ଉପରେ ରିପୋଟ ଦେବାକୁ ହେବ ଏସ୍ସି ଭିପିପାଟ୍ ଆଗାମୀ ସାଧାରଣ ନିର୍ବାଚନ ସମୟରେ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭିଭିପାଟ୍ ନମୁନା ସର୍ବେକ୍ଷଣ ସଂଖ୍ୟା ଗୋଟିଏ ପରିବର୍ତ୍ତେ ଅଧିକ କରିବା ବିଷୟରେ ଗୁରୁବାର ସୁଦ୍ଧା ଜଣାଇବାପାଇଁ ସୁପ୍ରିମ୍କୋର୍ଟ ନିର୍ବାଚନ କମିଶନ୍କୁ କହିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ ଜଷ୍ଟିସ୍ ଦୀପକ୍ ଗୁପ୍ତାଙ୍କ ଖଣ୍ଡପୀଠ ଭୋଟର୍ମାନଙ୍କ ସନ୍ତୁଷ୍ଟି ପାଇଁ ଭିଭିପାଟ୍ ସଂଖ୍ୟା ବୃଦ୍ଧି କରାଯାଇପାରିବା ବିଷୟରେ ଜଣାଇବାକୁ ମଧ୍ୟ ନିର୍ବାଚନ କମିଶନ୍କୁ କହିଛନ୍ତି ଏସ୍ସି ମୁଲାୟମ୍ ସମାଦବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂ ଯାଦବ ଓ ତାଙ୍କ ପୁଅ ଅଖିଳେଶ ଯାଦବ ଏବଂ ପ୍ରତୀକ୍ ଯାଦବଙ୍କ ବିରୁଦ୍ଧରେ ଆୟ ବହିର୍ଭୁତ ସମ୍ପତ୍ତି ମାମଲାର ତଦନ୍ତ ରିପୋର୍ଟ ଦାଖଲ ସଂକ୍ରାନ୍ତ ଆବେଦନ ଉପରେ ସୁପ୍ରିମ୍କୋର୍ଟ ଆକି ସିବିଆଇକୁ ନୋଟିସ୍ ଜାରି କରିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ ଜଷ୍ଟିସ୍ ଦୀପକ୍ ଗୁପ୍ତାଙ୍କ ଅଧୀନରେ ଏକ ଖଣ୍ଡପୀଠ ଦୁଇ ସପ୍ତାହ ମଧ୍ୟରେ ତଦନ୍ତର ସ୍ଥିତାବସ୍ଥା ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ କହିଛନ୍ତି ମାମଲାର ସ୍ଥିତାବସ୍ଥା ସଂକ୍ରାନ୍ତରେ ଅଦାଲତରେ ଜଣାଇବାପାଇଁ ନିର୍ଦ୍ଦେଶ ଦିଆଯିବା ବିଷୟ ଲୋଡ଼ି ହୋଇଥିବା ଏକ ଆବେଦନର କୋର୍ଟ ଶୁଣାଣି କରୁଥିଲେ ହାଇକୋର୍ଟ ବାଡ୍ରା ରବର୍ଟ ବାଡ୍ରାଙ୍କ ବିରୁଦ୍ଧରେ କଳାଧନ ମାମଲା ରଦ୍ଦ କରାଯିବା ବିଷୟ ଲୋଡ଼ି ସେ କରିଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଠାରୁ ଜବାବ ଲୋଡ଼ିଛନ୍ତି ଏହି ମାମଲାରେ ଇଡି ତାଙ୍କୁ ଜେରା କରିଥିଲା ବାଡ୍ରାଙ୍କ ଆବେଦନ ଉପରେ ଇଡି ଆପତ୍ତି ଉଠାଇ ଏଥିରେ ଜାଣିଶୁଣି ମାମଲାକୁ ଚପାଯାଇଥିଲା ଓ ସେଦୃଷ୍ଟିରୁ ତାଙ୍କୁ କୌଣସି ରିହାତି ମିଳିବା ଉଚିତ ନୁହେଁ ବୋଲି କହିଥିଲା ଇଡି ଓ କେନ୍ଦ୍ର ପକ୍ଷରୁ କୋର୍ଟରେ ହାଜର ହୋଇ ସଲିସିଟର୍ ଜେନେରାଲ୍ ତୁଷାର ମେହେତା କହିଛନ୍ତି ବାଡ୍ରାଙ୍କ ଆବେଦନ ଗ୍ରହଣଯୋଗ୍ୟ ନୁହେଁ ଓ ଏହାଦ୍ୱାରା ନ୍ୟାୟିକ ପ୍ରକ୍ରିୟାର ଅପବ୍ୟବହାର ହେବ ଜଷ୍ଟିସ୍ ହିମା କୋହଲି ଓ ବିନୋଦ ଗୋୟଲ୍ଙ୍କ ଖଣ୍ଡପୀଠ ବାଡ୍ରା ଓ ତାଙ୍କର ଘନିଷ୍ଠ ସହକର୍ମୀ ମନୋକ ଅରୋଡ଼ାଙ୍କଦ୍ୱାରା ଦୁଇଟି ଅଲଗା ଅଲଗା ଆବେଦନ ଉପରେ ଆଫିଡେଭିଟ୍ ଦାଖଲ କରିବାକୁ ଇଡିକୁ କହିଚ୍ଚନ୍ତି

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କେରଳଭିତ୍ତିକ ଏକ ସଙ୍ଗଠନର ସେହି ଆବେଦନକୁ ଖାରଜ କରି କହିଛନ୍ତି କୋର୍ଟ ଏଥିରେ ହସ୍ତକ୍ଷେପ କରିବାକୁ ଚାହାନ୍ତି ନାହିଁ

ଏହାର ଅଳ୍ପ କିଛି ଘଣ୍ଟା ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍ରେ ତାହା ଅନୁମୋଦନ ଲାଭ କରିଥିଲା

ତିନି ଥର ତଲାକ୍ କହି ଜଣେ ମୁସଲମାନ ବ୍ୟକ୍ତି ତାଙ୍କର ପତ୍ନୀଙ୍କୁ ଛାଡ଼ପତ୍ର ଦେଇପାରୁଥିଲେ

ବିମାନ ବାହିନୀ ମୁଖ୍ୟ ମାର୍ଶାଲ୍ ବିଏଫ୍ ଧନୱା ଚଣ୍ଡୀଗଡ଼ ବିମାନ ଘାଟିଠାରେ ଏହା ଘୋଷଣା କରିଛନ୍ତି

ଏହି ଅବସରରେ ବିମାନ ବାହିନୀ ମୁଖ୍ୟ କହିଛନ୍ତି ଏହି ହେଲିକପ୍ଟରଗୁଡ଼ିକ ପାହାଡ଼ିଆ ଅଞ୍ଚଳରେ ସିଧା ଉପରକୁ ଉଠିପାରିବ ଓ ଅଧିକ ଓଜନର ଜିନିଷ ନେଇପାରିବ ସେ କହିଛନ୍ତି ଭାରତୀୟ ବିମାନ ବାହିନୀର ଆବଶ୍ୟକତାକୁ ଦୂଷ୍ଟିରେ ରଖି ଚିନୁକ୍ ହେଲିକପୁର ସଂଗ୍ରହ କରାଯାଇଛି ଓ ଏହା ରାତିରେ ମଧ୍ୟ ଉଡାଶ କରିପାରିବ ସେ କହିଛନ୍ତି ଚିନୁକ୍ ହେଲିକପୁର ଅନ୍ତର୍ଭୁକ୍ତ ହେବାଦ୍ୱାରା ଦେଶର ପ୍ରତିରକ୍ଷା କ୍ଷମତା ବୃଦ୍ଧି ପାଇବ ସେହିଭଳି ରାଫେଲ୍ ଅନ୍ତର୍ଭୁକ୍ତ ହେବାଦ୍ୱାରା ମଧ୍ୟ ବିମାନ ବାହିନୀର କ୍ଷମତା ବୃଦ୍ଧି ପାଇବ ଚିନୁକ୍ ହେଲିକପ୍ଟର ସୈନ୍ୟ ଗୋଳାବାରୁଦ ଅସ୍ତଶସ୍ତ୍ର ଅନ୍ୟାନ୍ୟ ସାମଗ୍ରୀ ଓ ଯନ୍ତ୍ରପାତିର ସ୍ଥାନାନ୍ତରଣରେ ବ୍ୟବହାର କରାଯାଇପାରିବ ଆର୍ବିଆଇ ଗଭଣ୍ଣର୍ ରିଜର୍ଭ ବ୍ୟାଙ୍କ୍ ଗଭର୍ଷ୍ଣ ଶକ୍ତିକାନ୍ତ ଦାସ କହିଛନ୍ତି ଦେଶରେ ଡିଜିଟାଲ୍ ପେମେଣ୍ଟକ୍ ଅଧିକ ବ୍ୟାପକ କରିବା ଓ ଆର୍ଥିକ ବୈଷୟିକ ଜ୍ଞାନ ସହାୟତାରେ ସମସ୍ତଙ୍କୁ ଆର୍ଥକ ବ୍ୟବସ୍ଥାରେ ସାମିଲ୍ କରିବାପାଇଁ ନନ୍ଦନ ନିଲେକାନିଙ୍କ ନେତୃତ୍ୱରେ ରିଜର୍ଭ ବ୍ୟାଙ୍କ୍ ଏକ ପାଞ୍ଚଜଣିଆ କମିଟି ଗଠନ କରିଛି

ପ୍ରେଜ୍ ଭିଜିଟ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ କ୍ରୋଏସିଆ ବୋଲିଭିଆ ଓ ଚିଲିକ୍ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇଛନ୍ତି ତାଙ୍କ ଗସ୍ତର ପ୍ରଥମ ପର୍ଯ୍ୟାୟରେ ସେ କ୍ରୋଏସିଆ ରାଜଧାନୀ ଜାଗ୍ରେବ୍ରେ ପହଞ୍ଚବେ ବୈଦେଶିକ ମନ୍ତ୍ରଣାଳୟ ସଚିବ ବିଜୟ ଠାକୁର୍ ସିଂ କହିଛନ୍ତି ସେ କ୍ରୋଏସିଆ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ୍ କରି ଦ୍ୱିପକ୍ଷୀୟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ବୋଲିଭିଆରେ ଶ୍ରୀ କୋବିନ୍ଦ୍ ସେଠାକାର ରାଷ୍ଟ୍ରପତିଙ୍କ ସହ ପ୍ରତିନିଧିମଣ୍ଡଳସ୍ତରୀୟ କଥାବାର୍ତ୍ତା କରିବେ ଓ ଭାରତ ବୋଲିଭିଆ ବ୍ୟାବସାୟିକ ଫୋରମ୍ ବୈଠକରେ ଯୋଗଦେବେ

ସେ କହିଛନ୍ତି ତାଙ୍କ ପାର୍ଟି ଏହି ଯୋଜନା ଉପରେ ବହୁ ଅର୍ଥନୀତିଜ୍ଞଙ୍କ ସହ ବିଚାର ବିମର୍ଶ କରିଛି ଓ ଏହାଦ୍ୱାରା ପଡ଼ିବାକୁ ଥିବା ଆର୍ଥିକ ବୋଝ ଉପରେ ବିଶ୍ଲେଷଣ କରିଛି ଏହା ବିଶ୍ୱର ସର୍ବବୃହତ୍ ନିଣ୍ଚିତ ସର୍ବନିମ୍ବ ଆୟ ଯୋଜନା ହେବ ବୋଲି ସେ ଦାବି କରିଚ୍ଛନ୍ତି